ଏବଂ ରାଜ୍ୟରେ ଗ୍ରୀଷ୍କପ୍ରବାହ କାରି

ଏନେଇ ଆଜି କୃଷି ଓ କୃଷକ ସଶକ୍ତୀକରଣ ମସ୍ୟ ଓ ପ୍ରାଣୀସମ୍ମଦ ବିକାଶ ମନ୍ତୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି

ତାଙ୍କ ବିୟୋଗରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି